ଆଜି ଏହି ଦଳ ପୁରୀ ଜିଲ୍ଲ ଗସ୍ଠ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତାକାଲି କଟକ ଓ ଖୋର୍ବ୍ରା କିଲ୍ଲାର କ୍ଷତିଗ୍ରସ୍ଠ ଅଞଳ ଅନୁଧ୍ୟାନ କରିବେ

ଏହି କମିଟି କ୍ଷୟକ୍ଷତି ସଂପର୍କିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ

ସାମୁଦ୍ରିକ ଝଡ଼ ଫୋନିରେ କ୍ଷତିଗ୍ରସ୍ଠ ହୋଇଥିବା ପୁରୀ ରେଳଷେସନ୍ ଓ ରେଳପଥର ଯୁଦ୍ଧକାଳୀନ ଭିଭିରେ ମରାମତି କରାଯାଇ ଟ୍ରେନ୍ ଚଳାଚଳ ଆର ସେହିଭଳି ବାତ୍ୟା ଯୋଗୁଁ ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ବାତିଲ ହୋଇଥିବା ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି

ଉମରକୋଟବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି

ଛତିଶଗଡ଼ ରାଜଧାନୀ ରାୟପୁରରେ ଚାଲିଥିବା ନବମ ହକି ଇ ସବ୍କୁନିୟର୍ ବାଳକ କାତୀୟ ହକି ଚାମ୍ପିୟନ୍ସିପ୍ରେ ଓଡ଼ିଶା ଦଳ କ୍ମାଗତ ଦ୍ୱିତୀୟ ବିଜୟ ହାସଲ କରିଛି